ଦଳୀୟ ସ୍ତ୍ରର୍ ଜଣାପଡ଼ିଛି ଶପଥ ଗ୍ରହଶ ଉହବ ଭୁବନେଶ୍ୱରସ୍ଛିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷିତ ହେବ

ରାଜ୍ୟର ବିକାଶ ପାଇଁ ଆମକୁ ଅଧିକ କଠିନ ପରିଶ୍ରମ କରିବାକୁ ପଡ଼ିବ

ଏଥପାଇଁ ରଥ ଖଳାରେ ମହାରଣା ମାନଙ୍କ ଦ୍ୱାରା ଆଗେଇ ଚାଲିଛି ରଥ ନିର୍ମାଶ କାର୍ଯ୍ୟ

ଗତକାଲି ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରାର ଅନ୍ତିମ ଦିବସରେ ଭଉଁରୀ ଅନୁଷ୍ଟିତ ହୋଇଛି

ଚନ୍ଦନଯାତା ମହାପ୍ରଭ୍ରଙ୍କ ଚନ୍ଦନ ଯାତ୍ରା ବିପୁଳ ଜନ ସମାଗମରେ ଗତକାଲି ଶେଷ ହୋଇଛି ଏହି ଦିନକୁ ଭଉଁରୀ କୁହନ୍ତି